ରାଜ୍ୟର ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ଜଗତଜନନୀ ମା'ଦୁର୍ଗାଙ୍କର ଶାରଦୀୟ ପୂଜା ନୀତିକାନ୍ତି ଅନୁଯାୟୀ ଅନୁଷ୍ପିତ ହେଉଛି

ତାଳଦଶ୍ତା କେନାଲ ରାସ୍ତା ପରେ ଏବେ ଛତ୍ରବକାର ଓ ମାଲଗୋଦାମକୁ ରାଜପଥ ସହ ସଂଯୋଗ କରିବାକୁ ପ୍ରକ୍ରିୟା ଆର ହୋଇଛି ଏ ନେଇ ପ୍ରଶାସନିକ ସ୍ତରରେ ତପିରତା ପ୍ରକାଶ ପାଇଛି

ତେଣୁ ସମୁଦ୍ର ଭିତରକୁ ନ ଯିବାକୁ ମହ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି